ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବିଷୟ ଘୋଷଣା କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଏହି ଟ୍ରଷ୍ଟର ନାମ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ରହିବ

ଏଥିପାଇଁ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଆଜି ସଭାଗୃହର କାର୍ଯ୍ୟଧାରା ଆରମ୍ଭ ହେବା ମାତ୍ରେ ଶ୍ରୀ ମୋଦି ଏହା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ରାମମନ୍ଦିର ନିର୍ମାଣ ସଂକ୍ରାନ୍ତରେ ସ୍ୱାଧୀନ ନିଷ୍କଭି ନେଇପାରିବ ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଦେଶରେ ଜନସାଧାରଣ ଯେଉଁ ପରିପକ୍ ଆଭିମୁଖ୍ୟର ପ୍ରଦର୍ଶନ କରିଛନ୍ତି ତାହାର ସେ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଦେଶର ଜନସାଧାରଣ ଗଣତାନ୍ତିକ ପଦ୍ଧତି ଓ ପ୍ରକ୍ରିୟା ଉପରେ ଗଭୀର ଆସ୍ଥାପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସେମାନେ ହିନ୍ଦୁ ହୁଅନ୍ତୁ କିମ୍ବା ମୁସଲମାନ ଶିଖ ଖ୍ରୀଷ୍ଟିୟାନ ବୌଦ୍ଧ ଧର୍ମାବଲମ୍ଭୀ ପାର୍ସୀ ଅଥବା ଜୈନ ହୁଅନ୍ତୁ ଦେଶର ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ପରିବାରର ସଦସ୍ୟ ଶ୍ରୀ ମୋଦି କହିଛନ୍ତି ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ବିକାଶକୁ ଯେଭଳି ଧ୍ୟାନ ରଖାଯାଇଥାଏ ତାଙ୍କ ସରକାର ଠିକ୍ ସେହିଭଳି ସବ୍କା ସାଥ୍ ସବ୍କା ବିକାଶ ନୀତି ସହ ଆଗକୁ ଅଗ୍ରସର ହେଉଛନ୍ତି

ଏହା ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ପ୍ରଧାନ ଦ୍ୱି ବାର୍ଷିକ କାର୍ଯ୍ୟକ୍ରମ

ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସେଠାରେ ଉପସ୍ଥିତ ରହିବେ ଏହା ହେଉଛି ଏ ଧରଣର ସର୍ବବୃହତ୍ ପ୍ରତିରକ୍ଷା ପ୍ରଦର୍ଶନୀ ଯାହା ପ୍ରଥମଥର ପାଇଁ ଲକ୍ଷ୍ରୌରେ ଅନୁଷ୍ଠିତ ହେଉଛି ଏହି ପ୍ରଦର୍ଶନୀରେ ଦେଶର ସମଗ୍ର ଏରୋସ୍େସ୍ ପ୍ରତୀରକ୍ଷା ଓ ନିରାପତ୍ତା ବ୍ୟବସ୍ଥାର ପ୍ରଦର୍ଶନ ହେବ ପ୍ରତିରକ୍ଷା ପ୍ରଦର୍ଶନୀର ଅବ୍ୟବହିତ ପୂର୍ବରୁ ଗତକାଲି ଅନୁଷ୍ଠିତ ପ୍ରାର୍ୟିକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଏହି ପ୍ରଦର୍ଶନୀରେ ବହୁସଂଖ୍ୟାରେ ବିଦେଶୀ ରାଷ୍ଟ୍ର ଓ ପ୍ରଦର୍ଶନକାରୀମାନଙ୍କ ଅଂଶଗ୍ରହଣରୁ ଆନ୍ତର୍ଜାତିକ ସ୍ତରରେ ଭାରତର ଗାରିମାର ଦୂଷ୍ଟାନ୍ତ ମିଳୁଛି ବହୁ ବିଦେଶୀ କମ୍ପାନୀଗୁଡ଼ିକ ସମେତ ଏକହଜାରରୁ ଅଧିକ କମ୍ପାନୀ ଏହି ପ୍ରଦର୍ଶନୀରେ ଭାଗନେବାକୁ ପଞ୍ଜିକୃତ ହୋଇଛନ୍ତି ଯାହା ଏହି ପ୍ରଦର୍ଶନୀକୁ ଏକ ସର୍ବବୃହତ୍ ପ୍ରତିରକ୍ଷା ପ୍ରଦର୍ଶନୀ କରିପାରିବ

ପ୍ରଦର୍ଶନୀ ସମୟରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ପିଏମ୍ କୋକ୍ରାଝର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ଶୁକ୍ରବାର ଦିନ କୋକ୍ରାଝର ଗସ୍ତ ପାଇଁ ଆସାମରେ ବ୍ୟାପକ ପ୍ରସ୍ତୁତି କରାଯାଉଛି ବୋଡୋ ରାଜିନାମା ସ୍ୱାକ୍ଷର ଉହବରେ ପ୍ରଧାନମନ୍ତ୍ରୀ ଯୋଗଦେବେ ଆସାମର ଶାନ୍ତି ଓ ବିକାଶ ପାଇଁ ବୋଡୋ ରାଜିନାମାକୁ ପ୍ରଧାନମନ୍ତ୍ରୀ ଐତିହାସିକ ବୋଲି ବର୍ଷନା କରିଛନ୍ତି

ବୋଡୋ ବୁଝାମଣାକୁ ପ୍ରଶଂସା କରି ସେ କହିଛନ୍ତି ଯେ ସବ୍କା ସାଥ୍ ସବ୍କା ବିକାଶ ଓ ସବ୍କା ବିଶ୍ୱାସ ଏବଂ ଏକ ଭାରତ ଶ୍ରେଷ ଭାରତ ମନ୍ତରେ ଅନୁପ୍ରେରିତ ଦ୍ୱାରା ଏହା ହୋଇପାରିଛି ବୋଡୋ ଶାନ୍ତି ବୁଝାମଣା ଦ୍ୱାରା ବୋଡୋବାସୀଙ୍କ ସମସ୍ତ ଇଚ୍ଛା ପୂରଣ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଗତକାଲିଠାରୁ ଏହି ବ୍ୟବସ୍ଥା ଲାଗୁ ହୋଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଏହି ବୀମାରାଶି କ୍ରମା ବୀମା ଓ ରଣ ଗ୍ୟାରେଣ୍ଟି ନିଗମ ଡିଆଇସିଜିସି ଦେବ

ଜମାକାରୀମାନଙ୍କ ଅର୍ଥର ଅଧିକ ସୁରକ୍ଷା ଲକ୍ଷ୍ୟରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଶନିବାର ଦିନ କେନ୍ଦ୍ର ବଜେଟ୍ରେ ବ୍ୟାଙ୍କ ଜମା ଉପରେ ବୀମାରାଶି ପରିମାଣ ବୃଦ୍ଧି ବିଷୟରେ ଘୋଷଣା କରିଥିଲେ ଏହି ବ୍ୟବସ୍ଥା ଦ୍ୱାରା ଲୋକମାନଙ୍କର ଦେଶର ବ୍ୟାଙ୍କିଂ ବ୍ୟବସ୍ଥା ପ୍ରତି ଆସ୍ଥା ବୃଦ୍ଧି ପାଇବ

ସେ କହିଛନ୍ତି ଏବେ ବଜେଟ୍ ଘୋଷଣା ଅନୁସାରେ ଲାଭାଂଶ ବଣ୍ଟନ ଟିକସ ଡିଡିଟି ପ୍ରଦାନ ପ୍ରକ୍ରିୟା କମ୍ପାନୀ ଅପେକ୍ଷା ନିବେଶକଙ୍କ ଦାୟିତ୍ୱରେ ପରିଣତ ହୋଇଛି ମୁମ୍ଭାଇଠାରେ ସାମ୍ବାଦିକମାନଙ୍କୁ ଶ୍ରୀ ତ୍ୟାଗି କହିଛନ୍ତି ଯେ ଏହା ଏକ ଉଚିତ୍ ପଦକ୍ଷେପ ଏଥିପାଇଁ ବିଭିନ୍ନ କ୍ଷେତ୍ରରୁ ଦାବି ହୋଇ ଆସୁଥିଲା ଏମ୍ପିସି ମିଟିଂ ରିଜର୍ଭ ବ୍ୟାଙ୍କ ଗଭର୍ଷର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି କମିଟି ଏମ୍ପିସିର ତିନିଦିନିଆ ବୈଠକ ମୁମ୍ବାଇଠାରେ ଗତକାଲି ଆରମ୍ଭ ହୋଇଛି

ସଦ୍ୟ ଉପସ୍ତାପିତ କେନ୍ଦ୍ରୀୟ ବଜେଟ୍ରେ ଆର୍ଥକ ନିଅର୍ଚ୍ଚ ପରିମାଣ ବୃଦ୍ଧି ଅର୍ଥନୀତିରେ ମାନ୍ଦାବସ୍ଥା ଏବଂ ମୁଦ୍ରାସିତୀ ଘେନି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାର ମୁକାବିଲା କରିବା ଲାଗି ଏହି ବୈଠକରେ ରଣକୌଶଳ ନିର୍ଦ୍ଧାରଣ କରାଯିବ

ଡବ୍ୟୁଏଚ୍ଓ କରୋନା ଭାଇରସ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଅଧନମ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ନିୟନ୍ତ୍ରଣ କରିବା ଲାଗି ଦେଶମାନେ ଐକ୍ୟବଦ୍ଧ ହୋଇ ଏହାର ମୁକାବିଲା କରିବାକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ନିୟନ୍ତ୍ରଣ କରିବା ପାଇଁ ଚୀନ୍ ଦ୍ୱାରା ନିଆଯାଇଥିବା ଅଭିନବ ଉପାୟ ଯୋଗୁଁ ଏହା ଅଧିକାଂଶ ଦେଶଗୁଡ଼ିକୁ ବ୍ୟାପିପାରି ନାହିଁ ସେ କହିଛନ୍ତି ଏହା ମଧ୍ୟ ଭୂତାଣୁକୁ ଶୀଘ୍ର ବ୍ୟାପିବାକୁ ଦେଇନାହିଁ

ଭୂତାଣୁ ସଂକ୍ରମଣ ନିରୂପଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଡବ୍ଲ୍ୟଏଚ୍ଓ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ଭୂତାଣୁ ସଂକ୍ରମଣ ଯୋଗୁଁ ଗସ୍ତ କିମ୍ବା ବାଣିଜ୍ୟ କଟକଣା ଲାଗୁ ନକରିବା ପାଇଁ ସେ ଦେଶମାନଙ୍କୁ ପୁନର୍ବାର ଆହ୍ୱାନ ଦେଇଛନ୍ତି

ୟୁନେସ୍କୋ ଇଣ୍ଡିଆ ୟୁନେସ୍କୋର ମହାନିର୍ଦ୍ଦେଶକ ସୁଶ୍ରୀ ଅଡ୍ରେ ଅକ୍ତୁଲେ ଏକ ତିନିଦିନିଆ ଭାରତ ଗସ୍ତରେ ଆସି ଗତକାଲି ନୁଆଦିଲ୍ଲୀରେ ପହଞ୍ଚୁଛନ୍ତି ଏହି ବିଶ୍ୱ ସଙ୍ଗଠନର ମହାନିର୍ଦ୍ଦେଶକ ପଦବୀରେ ଯୋଗଦେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ

ଶ୍ରୀ ନିଶଙ୍କ ଙ୍କ ସହ ସାକ୍ଷାତ୍ବେଳେ ସେ ଭାରତ ସହ ଶିକ୍ଷାକ୍ଷେତ୍ରରେ ସହଯୋଗ ପାଇଁ ଏକ ରାଜିନାମାରେ ସ୍ୱାକ୍ଷର କରିଥିଲେ ଗାନ୍ଧିଜୀଙ୍କ ସତ୍ୟ ଅହିଂସା ପ୍ରେମ ଶାନ୍ତି ଏବଂ ଜନସ୍ୱାର୍ଥ ରକ୍ଷା ଭଳି ଆଦର୍ଶକୁ ସବୁ ଶିକ୍ଷାନୁଷ୍ଠାନରେ ପାଠ୍ୟକ୍ରମରେ ସାମିଲ୍ କରିବା ଉପରେ ମନ୍ତ୍ରୀ ଶ୍ରୀ ନିଶଙ୍କ ଗୁରୁତ୍ୱ ଦେଇଥିଲେ

ଗୁଳିବିନିମୟରେ ସିଆର୍ପିଏଫ୍ର ଜଣେ ଜବାନ ସହିଦ ହୋଇଛନ୍ତି ଶ୍ରୀନଗରଠାରେ ସିଆର୍ପିଏଫ୍ ମୁଖପାତ୍ର କହିଛନ୍ତି